ହେଲେ ବିଧାନସଭା ଭିତରେ କଂଗ୍ରେସ ନେତା କିଛି କହୁ ନାହାନ୍ତି ଶ୍ରୀ ମିଶ୍ର କହିଥିଲେ ଗୃହରେ ମୁଁ ବଲାଙ୍ଗିରରେ କୋଭିଡ ପରିଚାଳନା କଥା ଉଠାଇଛି ଭେକ୍କିଲେଟର ଅଭାବ କଥା ବି ଗୃହରେ ଉଠିଛି

ଯେଉଁ ସାୟାଦିକମାନେ ବିଧାନସଭା ବିବରଣୀ ସଂଗ୍ରହ କରିବାକୁ ଆସୁନାହାନ୍ତି ସେମାନେ ଭୁଲ ରିପୋର୍ଟିଂ କରୁଥିବାରୁ ବାଚସ୍କତି ସେମାନଙ୍କୁ ବାରଣ କରନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଥିଲେ ସେହିଭଳି ଗୃହରେ ଉଉରପ୍ରଦେଶର ହାଥରସ୍ ଘଟଣା ଉଠିଥିଲା

କଂଗ୍ରେସ ସଦସ୍ୟମାନେ ଏହି ଘଟଣାକୁ ନେଇ ଗୃହରେ ହୋ ହଲ୍ଲୁ କରିଥିଲେ

ଭୁବନେଶ୍ୱରଠାରେ ଏକ ସାୟାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଛନ୍ତି ଦେଶରେ ଆଜି ପର୍ଯ୍ୟନ୍ତ କୃଷକମାନଙ୍କ ପାଇଁ କୌଣସି ଆଖ୍ଦୂଶିଆ ପଦକ୍ଷେପ ଗ୍ରହଶ କରାଯାଇ ନ ଥିଲା

ଫଳରେ କୃଷକମାନଙ୍କୁ ଉତ୍ତାଦନ ସଂରକ୍ଷଣ ଓ ବିକ୍ରିର ସୁବିଧା ମିଳିପାରିବ

ସମସ୍ତ କେନ୍ଦରେ ସୂଚାର୍ରପେ ପରୀକ୍ଷା ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଶ କରାଯାଇଛି

'ସାଧନା' 'ଅଶାନ୍ତ ଗ୍ରହ' ପରି ଚଳଚ୍ଚିତ୍ର ନିର୍ମାଶ କରି ସେ ଛାଡ଼ି ଯାଇଥିବା ଛାପ ତାଙ୍କୁ ସର୍ବଦା ସ୍କରଶୀୟ କରି ରଖିବ